କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରମିକମାନଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି ଶ୍ରୀ ଓରାମ ପ୍ରକାଶ କରିଛନ୍ତି ଅମିତ ଶାହା ବିଜେପି ରାଷ୍ଟ୍ରୀୟ ଅଧ୍ଧକ୍ଷ ଅମିତ ଶାହା ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ସକାଳେ ସେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ଦୁର୍ଗାପାଲି ପଡ଼ିଆରେ ଓହ୍ଲାଇ ମା' ସମଲେଶ୍ୱରୀଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ପରେ ସେ ଜେଲ ଛକସ୍ଥିତ ବୀର ସୁରେନ୍ଦ ସାଏଙ୍ ପ୍ରତିମୂର୍ଭିରେ ମାଲ୍ୟାର୍ପଣ କରିବେ

ସେହିପରି ବିଜେଡ଼ି କେନ୍ଦ୍ର ସରକାର ଏବଂ ବିଜେପି ବିରୋଧରେ ନିଜର ଆଭିମୁଖ୍ୟ ରଖିଥିଲା

ସେଠାରେ ତାଙ୍କର ମୃତ୍ୟୁ ଘଟିଛି ତାଙ୍କ ଘର ମାର୍ଶାଘାଇ ବ୍ଲକ ପାଟଳିପଙ୍କ ଗାଁରେ ବୋଲି ଜଣାପଡ଼ିଛି

ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ମେଡ଼ିକାଲକୁ ପଠାଇ ଦିଆଯାଇଛି